ଯୋଗୁଁ ସେ ଆକି ସୁସ୍ଥ ହୋଇ ନିକ ଘରକୁ ଫେରିପାରିଛନ୍ତି ମହାଲକ୍ଷୀଙ୍କ ସ୍ପୁସ୍ ହେବା ଘଟଣା ରାଜ୍ୟରେ କୋଭିଡ୍ ମୁକାବିଲା ଦିଗରେ ଏକ ବଡ଼ ସଫଳତା ବୋଲି କିଲ୍ଲୁ ମୁଖ୍ୟ ଚିକିସ୍

ସେ କହିଛନ୍ତି ଆମେ ଯଦି ଆଶାବାଦୀ ରହିବା ଚିକିସ୍ ରେ ସହଯୋଗ କରିବା ଓ ପ୍ରଥମର୍ ହି ଯଦି ଚିକିସ୍ ସୁବିଧା ନେବା ତାହା ହେଲେ ଆମେ କୋଭିଡକୁ ହରାଇପାରିବା

ପୂର୍ବରୁ ରାଜ୍ୟ ସରକାରଙ୍କ ମହେନ୍ଦ୍ରଗିରିର ବିକାଶ ପାଇଁ ପ୍ରସ୍ତାବ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା କିନ୍ତୁ ସରକାର ଏପର୍ଯ୍ୟନ୍ତ ପ୍ରସ୍ତାବ ପଠାଇ ନ ଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍କେଖ କରିଛନ୍ତି

ପୂର୍ବତନ ରାଷ୍ଟ୍ରପତି ଡକୁର ସର୍ବପଲ୍ଲୀ ରାଧାକ୍ରିଷତ୍ଙ୍ଙ ଜନ୍ନଦିବସ

ସେହିପରି ପ୍ରଧାନମନ୍ତୀ ନରେନ୍ଦ ମୋଦୀ ଆକି ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏହି ଅବସରରେ ରାଷ୍ଟ୍ରପତି ଭିଡ଼ିଓ କନ୍ଫରେନ୍ପିଂ ମାଧ୍ଘମରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି

ଥାନା ପୁଲିସ୍ ଘଟଣାସ୍ତୁଳରେ ପହଞ୍ ମୃତାହତଙ୍ଙୁ ଉଦ୍ଧାର କରିଥିଲା ଗୁରୁତର ଆହତମାନଙ୍କୁ ରାୟପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି